ସ୍ତଖପାଲ ସିଂ ଖଇରାଙ୍କ ନେତୃତ୍ୱରେ ଆମ୍ ଆଦ୍ମୀ ପାର୍ଟିର ବିଧାୟକମାନେ ଦଳର ପଞ୍ଜାବ ଶାଖାକୁ ସ୍ପ୍ୟଂଶାସିତ ଘୋଷଣା କରିବା ସହ ଏହାର ବର୍ତ୍ତମାନର ସାଂଗଠନିକ ଢାଞ୍ଚାକୁ ଭାଙ୍ଗିଦେଇଛନ୍ତି

ଏକ ଟୂଇଟ୍ରେ ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ପଦବୀଗ୍ରଡିକର ସଂଖ୍ୟା ବଢାଯାଇଥିବାରୁ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି

ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ ଜଣାପଡିଛି ଯେ ଏହି ନିଯୁକ୍ତି ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି ମହିଳା ଓ ଦିବ୍ୟାଂଙ୍ଗ ପ୍ରାର୍ଥୀମାନେ ସେମାନଙ୍କ ନିଜ ସହରରେ ପରୀକ୍ଷା ଦେଇପାରିବା ସକାଶେ ବ୍ୟବସ୍ଥା କରାଯାଇଛି ଏଏପି ପଞ୍ଜାବ ସୁଖପାଲ୍ ସିଂ ଖଇରାଙ୍କ ନେତୃତ୍ୱରେ ଏକ ବିଦ୍ରୋହ ମୂଳକ କାର୍ଯ୍ୟକଳାପର ଅଂଶ ସ୍ୱରୂପ ଆମ୍ ଆଦ୍ମୀ ପାର୍ଟି ବିଧାୟକଙ୍କ ଏକ ଗୋଷୀ ଦଳର ପଞ୍ଜାବ ଶାଖାକୁ ସ୍ୱୟଂ ଶାସିତ ଘୋଷଣା କରିବା ସହ ଏହାର ବର୍ତ୍ତମାନର ସାଂଗଠନିକ ଢାଞ୍ଚାକୁ ଭାଙ୍ଗି ଦେଇଛନ୍ତି ଗତକାଲି ଭଟିଣ୍ଡାଠାରେ ଏକ ବିଧାନ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଖଇରା ସ୍ୱଷ୍ଟ କରିଛନ୍ତି ଯେ ଆପ୍ର ପଞ୍ଜାବ ଶାଖା ଦିଲ୍ଲୀର ହସ୍ତକ୍ଷେପକୁ ଆଉ ବରଦାସ୍ତ କରିବ ନାହିଁ ପଞ୍ଜାବ ବିଧାନସଭାରେ ତାଙ୍କୁ ବିରୋଧୀ ଦଳର ନେତା ପଦରୁ ବହିଷ୍କାର କରାଯାଇଥିବା ନିଷ୍ପଭିର ପୁନଃ ବିଚାର ପାଇଁ ସେ ଦିଲ୍ଲୀ ନେତୃତ୍ୱକୁ ଏକ ସପ୍ତାହ ସମୟ ଦେଇଛନ୍ତି ଶ୍ରୀ ଖଇରା ଆସନ୍ତା ସପ୍ତାହରେ ଦଳୀୟ ନେତାମାନଙ୍କର ଏକ ବୈଠକ ଡକାଇଛନ୍ତି

ଶ୍ରୀ ଖଇରାଙ୍କର ଏଭଳି ବିଦ୍ରୋହମୂଳକ ମନୋଭାବକୁ ଦୃଷ୍ଟିରେ ରଖି ଆପ୍ର କେନ୍ଦ୍ରୀୟ ନେତୃତ୍ୱ ପଞ୍ଜାବର ବିଧାୟକମାନଙ୍କୁ ଦିଲ୍ଲୀ ଡକାଇଛନ୍ତି

ଏହି ମାମଲାର ତଦନ୍ତ ଏକ ମାତ୍ର ଏଫଆଇଆର ଆଧାରରେ ହେବା ଉଚିତ ଏବଂ ଅନ୍ୟ ସମସ୍ତ ଏଫଆଇଆର ବିବୃଭିକୁ ପରିବର୍ତ୍ତିତ କରିବାକୁ କୋର୍ଟ କହିଛନ୍ତି

ରାଜ୍ୟସଭାରେ ଗୃହୀତ ଦ୍ୱାରା ହୋଇଥିବା ସଂଶୋଧନଗୁଡିକୁ ଅଧିକ୍ରାନ୍ତ କରି ଦୁଇ ତୃତୀୟାଂଶରୁ ଅଧିକ ଭୋଟରେ ଏହି ବିଲ୍ ପାସ୍ ହୋଇଛି

ବିଲ୍ ଉପରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱରଚାନ୍ଦ ଗେହେଲଟ୍ କହିଛନ୍ତି ମୋଦି ସରକାର ଗରିବ ପଛୁଆବର୍ଗ ଏବଂ ନିଷ୍ପେଷିତ ମାନଙ୍କର ଉନ୍ନତି ପାଇଁ ଉସର୍ଗୀକୃତ ସେ କହିଛନ୍ତି ସାୟିଧାନିକ ମାନ୍ୟତା ପାଇବା ପରେ କମିଶନ ଆହୁରି ସୁଦୃଢ ହୋଇଯିବ ସ୍ତଷମା କାଜାକ୍ସ୍ତାନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ କାଜାକସ୍ଥାନର ବାସ କରୁଥିବା ଭାରତୀୟ ମୂଳବାସିନ୍ଦାଙ୍କ ସହ ଆଲୋଚନା ପରେ ସେଠାରେ ଭାରତୀୟଙ୍କୁ ମିଳୁଥିବା ଅଭ୍ୟର୍ଥନା ଓ ସୁବିଧା ସକାଶେ ସେ ସେଠାକାର ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି କାଜାକସ୍ତାନ କିରକିଜସ୍ତାନ ଓ ଉଜବେକିସ୍ତାନ ଏହି ତିନିଦେଶକୁ ଗସ୍ତରେ ଯାଇଥିବା ଶ୍ରୀମତୀ ସ୍ୱରାଜ ଗତକାଲି ପ୍ରଥମେ କାଜ୍ରାକସ୍ଥାନର ରାଜଧାନୀ ଅସ୍ଥାନାରେ ପହଞ୍ଚଥିଲେ ଏକଟୁଇଟ୍ରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ ରବୀଶ କୁମାର କହିଛନ୍ତ ଯେ ଶ୍ରୀମତୀ ସ୍ପରାଜ ଭାରତୀୟ ମୂଳ ବାସିନ୍ଦାଙ୍କୁ ଉଦ୍ବୋଧନ ଦେଇ ଗତକାଲି କହିଛନ୍ତି ଯେ ଅସ୍ଥାବା ବିଶ୍ୱର ଶୀତଳତମ ରାଜଧାନୀ ହୋଇଥିବାବେଳେ ସେଠାକାର ଜନସାଧାରଣଙ୍କ ଅଭ୍ୟର୍ଥନା ଓ ବ୍ୟବହାର ଏହାର ବାତାବରଣକୁ ବେଶ୍ ଉଷ୍ମ କରିପାରିଛି

ଇତିମଧ୍ୟରେ ବିରୋଧୀ ଦଳ ଏହି ଫଳାଫଳକୁ ଖାରଜ କରିଛନ୍ତି ଚାସୀମାଙ୍କ ଏମଡିସି ମେଷ୍ଟର ଅଧ୍ୟନ କହିଛନ୍ତି ଏହି ଗଣତିର ସମୀକ୍ଷା କରାଯାଇପାରିନ ଥିଲା ଏବଂ ବିଧିବଦ୍ଧ ଫଳାଫଳ ଘୋଷଣାର କିଛି ମୁହୂର୍ତ୍ତ ପୂର୍ବରୁ ଦଳର ମୁଖପାତ୍ର ଏହି ଫଳାଫଳକୁ ଜାଲିଆତି ବୋଲି କହିଥିଲେ

ରାଞ୍ଚ ନିକଟ କବିଜିଆ ଗ୍ରାମରେ ଦୁଇଜଣ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁ ପାଇଁ ପାଞ୍ଚଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିଲା

ଗତକାଲି ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ ସେଣ୍ଟର ଠାରେ ଅନୁଷ୍ଠିତ ଏହି ମ୍ୟାଚରେ ପେନାଲିଟ୍ ସୁଟ୍ ଆଉଟରେ ଭାରତକୁ ହରାଇ ଆୟରଲାଣ୍ଡ ସେମିଫାଇନାଲରେ ପହଞ୍ଚିଛି